ଏହି ପରିପ୍ରେକ୍ଷୀରେ କଟକ ଓ ଭୁବନେଶ୍ୱର ସମେତ ରାକ୍ୟର ବିଭିନ୍ନ ସ୍ଥାନରେ ରାବଶପୋଡ଼ିର ଆୟୋଜନ କରାଯାଇଛି

ସକ୍ଷ୍ୟା ସମୟରେ ବିଭିନ୍ ସ୍ତାନରେ ହୋଇଥିବା ସୁସଜିତ ତୋରଣ ଓ ରଙ୍ଙବେରଙ୍ଙର ଆଲୋକମାଳାକୁ ଉପଭୋଗ କରିବା ଲାଗି ପ୍ରବଳ ଗହଳି ହେଉଛି

ଆସନ୍ତାକାଲି ଶାରଦୀୟ ଦୁର୍ଗାପୂଜାର ଶେଷ ପର୍ଯ୍ୟାୟରେ ମାଙ୍କର ଭସାଶୀ ଯାତ୍ରା ଅନୁଷିତ ହେବ

ଶେଷ ତାରିଖ ପରେ କୌଣସି ଫର୍ମ ଗ୍ରହଣ କରାଯାଇପାରିବ ନାହିଁ